ପୂର୍ବରୁ ଏହା ଲୋକସଭାରେ ଅନୁମୋଦିତ ହୋଇଥିଲା କେଉଁ ଭାରତୀୟ ନାଗରିକ ଏହି ଆଇନର ପରିସରଭୁକ୍ତ ହେବେ ତାହା ଏଥିରେ ସ୍ୱଷ୍ କରାଯାଇଛି

ଏହି ଆଇନ ଅନୁଯାୟୀ କୌଣସି ସଂସ୍ଥା ସେମାନଙ୍କ ନିଯୁକ୍ତି କିମ୍ଘା ପଦୋନ୍ପତି କ୍ଷତ୍ରରେ ପକ୍ଷପାତ କରିପାରିବେ ନାହିଁ

ସେ କହିଛନ୍ତି ଡେରାଡ୍ନ୍ସ୍ସିତ ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଉପଗ୍ରହ ଜରିଆରେ ଜଙ୍ଗଲ ଆଛାଦିତ ଅଞ୍ଞଳର ସର୍ବେକ୍ଷଣ କରାଯାଇଛି

ଅନ୍ୟପକ୍ଷରେ ଏବେ ମଧ୍ୟ ପରିବହନ କାର୍ଯ୍ୟାଳୟ ଏବଂ ଅସ୍ତାୟୀ ଶିବିରରେ ଡ୍ରାଇଭିଂ ଲାଇସେନ୍ ଓ ପୁନଃ ପଞ୍ଚିକରଣ ପାଇଁ ଲୋକଙ୍କର ଭିଡ଼ ଦେଖ୍ବାକୁ ମିଳୁଛି

ଆଧାର ଆଧାର ବ୍ୟବସ୍ରା କାର୍ଯ୍ୟାନ୍ୟନ ଦିଗରେ ଓଡ଼ିଶା କାତୀୟ ସ୍ତରରେ ଏକ ଅଗ୍ରଶୀ ରାକ୍ୟ ଭାବେ ପରିଗଣିତ ହୋଇଛି

କ୍ରାଇମ୍ବ୍ରାଞ୍ ଅତିରିକ୍ତ ମହାନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଏହି ମନିଟରିଂ ସେଲ୍ ରାଜ୍ୟର ସୋସିଆଲ୍ ମିଡ଼ିଆ ଉପରେ ନକର ରଖବ

ଏଥିପାଇଁ ଶ୍ରୀମ